ଶ୍ରକ୍ରବାର ଦିନ ଭୋଟ୍ ନିଆଯିବ

କ୍ୟାମ୍ପେନିଂ ରାଜସ୍ଥାନ ଓ ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି ଉଭୟ ରାଜ୍ୟରେ ଆସନ୍ତା ଶୁକ୍ରବାର ଦିନ ଭୋଟଗ୍ରହଣ ହେବ ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ଉଭୟ ରାଜ୍ୟକୁ ତୋଫାନୀ ଗସ୍ତରେ ଯାଇ ଜୋରସୋରରେ ପ୍ରଚାର କାର୍ଯ୍ୟ ଚଳାଇଥିଲେ ଅବାଧ ଏବଂ ନିରପେକ୍ଷ ମତଦାନ ପାଇଁ ନିର୍ବାଚନ କର୍ଭ୍ରୁପକ୍ଷ ବିସ୍ତୂତ ବନ୍ଦୋବସ୍ତ କରିଛନ୍ତି

ରାମଗଡ଼ ନିର୍ବାଚନ ମଣ୍ଡଳିର ବିଏସ୍ପି ପ୍ରାର୍ଥୀଙ୍କ ବିୟୋଗ ଯୋଗୁଁ ସେଠାରେ ନିର୍ବାଚନ ହେଉ ନାହିଁ ଛତିଶଗଡ଼ ମଧ୍ୟପ୍ରଦେଶ ଓ ମିକୋରାମ୍ ସହ ଆସନ୍ତା ମଙ୍ଗଳବାର ଦିନ ଏହି ଦୁଇଟିଯାକ ରାଜ୍ୟପାଇଁ ଭୋଟ୍ ଗଣତି ହେବ

ସଂସଦ ଭବନ ପରିସରରେ ଥିବା ବାବାସାହେବଙ୍କ ପ୍ରତିମୃଭିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପୁଷ୍ପାଞ୍ଜଳି ଅର୍ପଣ କରିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବହ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଥଓ୍ୱରଚାନ୍ଦ ଗେହଲଟ୍ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବାଲେ କ୍ରିଷ୍ଣାପଲ୍ ଗୁର୍ଜର୍ ବିଜୟ ସାମ୍ପ୍ଲାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ ଏହି ଅବସରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆମ୍ଭେଦକର ଫାଉଣ୍ଡେସନ୍ ପକ୍ଷର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସ୍କ୍ଥି ମ୍ରମ୍ୟାଇଠାରେ ଗତକାଲି ଧର୍ମନିରପେକ୍ଷତାକୃ ଆଧାର କରି ଏକ ଦୂଇଦିନିଆ ଚିତ୍ରକଳା ପ୍ରଦର୍ଶନୀକୃ ଚୈତ୍ୟଭୂମିଠାରେ ଉଦ୍ଘାଟନ କରାଯାଇଛି ଡକ୍କର ଆୟେଦକରଙ୍କର ଆଦର୍ଶରେ ଅନ୍ତ୍ରପ୍ରାଣୀତ ଲକ୍ଷାଧିକ ଅନ୍ତର୍ଗାମୀ ତାଙ୍କର ଶ୍ରାଦ୍ଧ ଦିବସ ଉପଲକ୍ଷେ ମଧ୍ୟ ମ୍ରମ୍ୟାଇରେ ଥିବା ଚୈତ୍ୟଭୂମିକୁ ପ୍ରତିବର୍ଷ ପରିଦର୍ଶନରେ ଆସିଥା'ନ୍ତି

ଯୋଗୀ ବ୍ରଲନ୍ସର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋହତ୍ୟା ବେଆଇନ୍ ଗୋଚାଲାଣ ବ୍ୟବସାୟ ଏବଂ ଅବୈଧଭାବେ ଚାଲିଥିବା କଂସେଇଖାନା ଉପରେ କଡ଼ା ଦଶ୍ତବିଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ତେବେ ଏଥିରେ କିିଛି ତ୍ରଟି ପରିଲକ୍ଷିତ ହେଲେ ସମ୍ପୃକ୍ତ କିଲ୍ଲାର କିଲ୍ଲାପାଳଙ୍କ ସହ ଅନ୍ୟ ବରିଷ୍ଣ ପୁଲିସ୍ ଅଧିକାରୀମାନେ ଉତ୍ତରଦାୟି ରହିବେ ବୋଲି ମ୍ରଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ବୁଲନ୍ଦ୍ସରରେ ପ୍ରାଣ ହରାଇଥିବା ପୁଲିସ୍ ଇନ୍ସେକ୍ଟର ସୁବୋଧ କୁମାର ସିଂହଙ୍କର ପରିବାର ସଦସ୍ୟଙ୍କୁ ଆଜି ସାକ୍ଷାତ୍ କରିବେ ଇତିମଧ୍ୟରେ ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ଭି ସିରୋଦ୍କର ଏହି ଘଟଣାର ଅନୁସନ୍ଧାନ ଶେଷ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଆଜି ରିପୋର୍ଟ ପ୍ରଦାନ କରିବେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି

ଆର୍ବିଆଇ ଇକ୍ଟରେଷ୍ଟ ରେଟସ୍ ସୁଧ ଆଦାୟ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ବ୍ୟକ୍ତିଗତ ଗୃହ ନିର୍ମାଣ ଗାଡ଼ି ଓ ଏମ୍ଏସ୍ଏମ୍ଇ ଋଣ ଉପରେ ଲାଗୁ ହେଉଥିବା ଅସ୍ଥାୟୀ ସୁଧ ହାର ବଦଳରେ ରେପୋ ରେଟ୍ ଭଳି ସ୍ଥାୟୀ ସୁଧ ହାର ଲାଗୁ କରିବାକୁ ରିଜର୍ଭ ବ୍ୟାଙ୍କ୍ ପ୍ରସ୍ତାବ ଦେଇଛି ଗତକାଲି ମୁମ୍ୟାଇରେ ପ୍ରକାଶିତ ଏକ ଇସ୍ତାହାରରେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଏ ସମ୍ପର୍କିତ ଚୂଡ଼ାନ୍ତ ନିର୍ଦ୍ଦେଶାବଳୀ ଏହି ମାସ ଶେଷ ଆଡ଼କୁ ଜାରି ହେବ

ଏହି ନ୍ନଆ ବ୍ୟବସ୍ଥା ଆସନ୍ତା ବର୍ଷ ଏପ୍ରିଲ୍ ପହିଲାରୁ ଲାଗୁ ହେବ ରିଜର୍ଭ ବ୍ୟାଙ୍କ୍ କହିଛି ଋଣ ପ୍ରଦାନ ସମୟରେ ଯେଉଁ ସ୍ରଧହାର ଲାଗ୍ର କରାଯିବ ସେହି ହାର ଋଣ ପରିଶୋଧ ପର୍ଯ୍ୟନ୍ତ ବଳବତ୍ତର ରହିବ

ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ମୁଦ୍ରାନୀତି କମିଟିର ଆକଳନ ସରକାରଙ୍କ ଆକଳନ ସହ ମେଳ ଖାଉଛି

ରିଜର୍ଭ ବ୍ୟାଙ୍କ୍ ନିୟନ୍ତ୍ରଣରେ ଥିବା ଆର୍ଥକ ପ୍ରତିଷ୍ଠାନଗୁଡ଼ିକ ଲାଗି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ

ରିଜର୍ଭ ବ୍ୟାଙ୍କ୍ କହିଛି ଆର୍ଥକ ବ୍ୟବସ୍ଥାରେ ଡିଜିଟାଲ୍ ଦେଶନେଶ ଦେଶରେ ବୃଦ୍ଧି ପାଉଥିବାରୁ ଉପଭୋକ୍ତାମାନଙ୍କ ଆସ୍ଥା ମଜବୁତ୍ କରିବାପାଇଁ ଏକ ଉତ୍ଗୀକୃତ ନିଃଶୁଳ୍କ ଓ ତୁରନ୍ତ ଆପତ୍ତି ସମାଧାନ ବ୍ୟବସ୍ଥାର ଆବଶ୍ୟକତା ରହିଛି ଉପଭୋକ୍ତମାନଙ୍କ ପାଇଁ ଆଉ ଏକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ବ୍ୟାଙ୍କ୍ ଓ କ୍ରେଡିଟ୍ କାର୍ଡ଼ ପ୍ରଦାନ କରୁଥିବା ଅଣଆର୍ଥିକ କମ୍ପାନୀଗୁଡ଼ିକଦ୍ୱାରା ଅଣସ୍ୱୀକୃତିପ୍ରାପ୍ତ ଇଲେକ୍ଟ୍ରୋନିକ୍ ଦେଶନେଶ କ୍ଷେତ୍ରରେ ଉପଭୋକ୍ତାମାନଙ୍କ ଉତ୍ତରଦାୟିତାକୁ ସଙ୍କୁଚିତ କରିବା ଲକ୍ଷ୍ୟରେ ବିଜ୍ଞପ୍ତି କାରି କରାଯାଇଥିବା ରିଜର୍ଭ ବ୍ୟାଙ୍କ୍ ସ୍ବଚନା ଦେଇଛି

ସେ କହିଛନ୍ତି ଦେବାଳିଆ ନୀତି ଆଦି ଗୁରୁତ୍ୱପୂର୍ଣ୍ଣ ସଂସ୍କାରମଳକ ପଦକ୍ଷେପ ଯୋଗୁଁ ବିଦେଶୀ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଅନୁକୂଳ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହେବ ନ୍ୟୟର୍କସ୍ଥିତ ଭାରତୀୟ ବାଣିଜ୍ୟ ଦ୍ୱତାବାସର ଦେବାଳିଆ ନୀତି ସଂକ୍ରାନ୍ତ ସମ୍ମିଳନୀକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ଭୋଧିତ କଲାବେଳେ ଶ୍ରୀ ଜେଟ୍ଲୀ ଏହା କହିଛନ୍ତି ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା ସଞ୍ଜୀବ ସନ୍ୟାଲ୍ ଭାରତୀୟ ଦେବାଳିଆ ବୋର୍ଡ଼ର ଅଧ୍ୟକ୍ଷ ଏମ୍ଏସ୍ ସାହୁ ଏବଂ ବାଣିଜ୍ୟ ଦୃତ ସନ୍ଦୀପ୍ ଚକ୍ରବର୍ତ୍ତୀ ଶିଳ୍ପ ବିଶ୍ଳେଷଣକାରୀ ପୁଞ୍ଜିନିବେଶକାରୀ ଓ ନୀତି ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ

ଗଙ୍ଗା ନଦୀରେ ପ୍ରଦୃଷଣ ପ୍ରତି ସାଲିସ୍ କରାଯିବ ନାହିଁ ବୋଲି ଲକ୍ଷ୍ୟ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯାଉଥିବା ଶ୍ରୀ ଗଡକରୀ କହିଛନ୍ତି ହକି ଭୁବନେଶ୍ୱରଠାରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତାରେ ଆକି ପ୍ରଲ୍ ଏ'ରେ ଦ୍ରଇଟି ମ୍ୟାଚ୍ ଖେଳାଯିବ